ବାରିପଦା ସହରକୁ ବୁଢ୍ରାବଳଙ୍ଗ ନଦୀ ବନ୍ୟାରୁ ରକ୍ଷା କରିବା ପାଇଁ ଆଡ଼ିବନ୍ଧ ନିର୍ମାଶ କରାଯିବ ବୋଲି ମୁଖ୍ୟମନ୍ତୀ ଘୋଷଣା କରିଛନ୍ତି

ମିଶନ୍ଶକ୍ତି ଅଧୀନରେ ମହିଳା ସ୍ୱୟଂ ସହାୟକ ଗୋଷୀ ଏବଂ ମହିଳା ସ୍ୱୟଂ ସହାୟକ ଗୋଷୀର ମହାସଂଘକୁ ମୁଖ୍ୟମନ୍ତୀ ଆର୍ଥିକ ସହାୟତା ପ୍ରଦାନ କରିଥିଲେ

ଏହାକୁ ଦେଶବ୍ୟାପୀ ଶହୀଦ ଦିବସ ଭାବେ ପାଳନ କରାଯାଉଛି

ଆକି ବିଭିନ୍ନ ସାମାଜିକ ଅନୁଷାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଆଲୋଚନାଚକ୍ରମାନ ରାଜ୍ୟ ବ୍ୟାପି ଅନୁଷ୍ଠିତ ହେଉଛି